ସେହିପରି ବାଲେଶ୍ୱରର ଦୁଇଜଣଙ୍କୁ କ୍ୱାରେକ୍ଷାଇନ୍ରେ ଭର୍ତି କରାଯାଇଛି

ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ଧ ଆଇସୋଲେସନରେ ରଖାଯାଇଛି

ଏଭଳି କାର୍ଯ୍ୟ ଘୁଣ୍ୟ ଏବଂ ନିନ୍ଦନୀୟ ଏହା ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ

ରୋଗୀକୁ ଘୂଶା ବା ଲାଅନା ପ୍ରଦର୍ଶନ କରିବା ନାହି କିୟା ସେମାନଙ୍କ ପରିବାର ପ୍ରତି ନିନ୍ନା ଅପବାଦ ଦେବା ନାହିଁ

କେନ୍ଦ୍ କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ପିଂରେ ଆଲୋଚନା ସମୟରେ ମୁଖ୍ୟ ସଚିବ ଏହି ଦାବି କରିଛନ୍ତି

ଦେଶରେ ପ୍ରଥମ ଭାଷାଭିତ୍କ ରାଜ୍ୟ ଭାବେ ଉକ୍କଳ ପ୍ରଦେଶ ଗଠନ ହୋଇଥିଲା

ସେହିଭଳି ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ଧ ଉକ୍ଳ ଦିବସ ଅବସରରେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି

ସେହିପରି ପବିତ୍ର ଉକ୍ଳ ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ବବଦ୍ଧ ହେବା ସହ ସଂପ୍ରତି କରୋନା ବିରୋଧରେ ଓଡିଶାର ଲଢେଇରେ ସାମିଲ ହେବାକୁ ସେ ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିରାଡମ୍ଟରଭାବେ ଉକୁଳ ଦିବସ ପାଳିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି